ନମାମି ଗଙ୍ଗେ ଓ ଅମୃତ ଯୋଜନା ଅଧୀନରେ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରି କରାଯିବ

ବିହାର ସହରାଞ୍ଚଳ ମୌଳିକଢାଞ୍ଚା ବିକାଶ ନିଗମ ଲିମିଟେଡ୍ ସେହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଇବ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଖ୍ୟାତ ଇଞ୍ଜିନିୟର ଏମ୍ ବିଶ୍ୱେସ୍ୱରୈୟାଙ୍କ ଜୟନ୍ତୀ ଉପଲକ୍ଷେ ଇଞ୍ଜିନିୟର ଦିବସ ପାଳନ ଅବସରରେ ଏହି ପ୍ରକଳ୍ପଗୁଡ଼ିକୁ ଆରୟ କରାଯାଇଛି ସେ କହିଛନ୍ତି ଦେଶ ଗଠନରେ ଇଞ୍ଜିନିରମାନଙ୍କର ଅଭୁତପୂର୍ବ ଅବଦାନ ରହିଛି

ଗଙ୍ଗାନଦୀ ତଟରେ ଅନେକ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ନମାମି ଗଙ୍ଗେ ପ୍ରକଳ୍ପ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଦେବ ବୋଲି ତାଙ୍କର ବିଶ୍ୱାସ ରହିଛି ଗଙ୍ଗା ନଦୀ ମଧ୍ୟକୁ ପ୍ରଦୂଷିତ ନର୍ଦ୍ଦମା ଜଳ ଯିବାକୁ ରୋକିବା ଲାଗି ନର୍ଦ୍ଦମା ଜଳ ପରିଷ୍କାର କରିବା ପାଇଁ ଏକ କାରଖାନା ସ୍ଥାପନ କରାଯାଇଛି ଗଙ୍ଗାନଦୀ ତଟବର୍ତ୍ତୀ ଗ୍ରାମଗୁଡ଼ିକୁ ଗଙ୍ଗା ଗ୍ରାମ ଭାବେ ବିକଶିତ କରାଯାଉଛି

ନମାମି ଗଙ୍ଗେ କାର୍ଯ୍ୟକ୍ରମ ପ୍ରୋଜେକ୍ ଡଲଫିନ୍ ଓ ଗଙ୍ଗା ନଦୀରେ ଜେବ ବିବିଧତାର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଓ ବିହାର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟର ସମସ୍ତ ସହରରେ ପାନୀୟଜଳ ଯୋଗାଣ ଓ ନର୍ଦ୍ଦମା ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି କଳ ଜୀବନ ମିଶନ୍ ଅଧୀନରେ ଗତ ବର୍ଷେ ଭିତରେ ଦୁଇ କୋଟିରୁ ଅଧିକ ପରିବାରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି ଦେଶର ଏକ ଲକ୍ଷ ପରିବାରଙ୍କୁ ପାନୀୟ କଳ ସଂଯୋଗ ଯୋଗାଇ ଦିଆଯାଇଛି ରାଜନାଥ ଷ୍ଟେଟ୍ମେଣ୍ଟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଓ ଆପୋଷ ଆଲୋଚନା ମାଧ୍ୟମରେ ସୀମା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ପଡ଼ୋଶୀ ଦେଶଗୁଡ଼ିକ ସହ ଉତ୍ତମ ସମ୍ପର୍କରକ୍ଷା ପାଇଁ ପରସ୍କରିକ ସମ୍ମାନ ଓ ବିଶ୍ୱାସ ଅପରିହାର୍ଯ୍ୟ ଲୋକସଭାରେ ପ୍ରକୃତ ନିୟନ୍ତ୍ରଣ ରେଖା ପରିସ୍ଥିତି ଉପରେ ବିବୃତି ଦେଇ ଶ୍ରୀ ସିଂହ କହିଛନ୍ତି ଭାରତ ସାମ୍ପ୍ରତିକ ସମସ୍ୟାର ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ବଚନବଦ୍ଧ ସେ କହିଛନ୍ତି ଏଥିପାଇଁ ଭାରତ ଚୀନ୍ ସହ ଲଗାତାର ଭାବେ କଟନୈତିକ ଓ ସାମରିକ ସ୍ତରରେ କଥାବାର୍ତ୍ତା କାରି ରଖିଛି

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସମସ୍ତ ରାଜିନାମା ଓ ବୁଝାମଣାର ଅକ୍ଷରେ ଅକ୍ଷରେ ପାଳନ ହେବା ଆବଶ୍ୟକ ସଶସ୍ତ ବାହିନୀ ସମର୍ଥନରେ ସଭାରେ ଏକ ପ୍ରସ୍ତାବ ପାସ୍ କରାଯିବାକୁ ପ୍ରତିରକ୍ଷା ମନ୍ତ୍ରୀ ନିବେଦନ କରିଥିଲେ

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇ ସାରିଥିଲା

ଏହି ତିନୋଟି କର୍ତ୍ତପକ୍ଷ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋ ଓ ବେସାମରିକ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ରହିଛି ଏହି ତିନୋଟି ସଂସ୍ଥାର ମୁଖ୍ୟ ଭାବେ କଣେ ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ରସରକାର ନିଯୁକ୍ତ କରିବେ ବିଲ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହର କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସି ପୁରୀ କହିଛନ୍ତି ବିମାନ ବନ୍ଦରଗୁଡ଼ିକର ବେରସକାରୀକରଣ ଦ୍ୱାରା ସେଗୁଡ଼ିକର ବିକାଶ ହୋଇପାରିବ

ବିମାନ ସୁରକ୍ଷା ବିଷୟରେ ମନ୍ତ୍ରୀ କହିଛନ୍ତି ସରକାର ଏହା ସହ ସାଲିସ୍ କରିପାରିବେ ନାହିଁ ଓ ଭାରତର ବିମାନ ସୁରକ୍ଷା ନିୟନ୍ତ୍ରକ ଦ୍ୱାରା ପ୍ରଣୟନ କରାଯାଇଥିବା ସମସ୍ତ ନିୟମକୁ ଠିକ୍ ରୂପେ ପାଳନ କରାଯାଉଛି

ଏହି ବିଲ୍ ଯୋଗୁଁ ସେହି ତିନୋଟି ସଂସ୍ଥାରେ ପରିବର୍ତ୍ତନ ଘଟିବ

ଏହି କୋରିମାନାଗୁଡ଼ିକ ବିମାନ ଯାତ୍ରା ସମୟରେ ସାଙ୍ଗରେ ଅସ୍ତ୍ରଶସ୍ତ୍ର ବିସ୍କୋରଣ ପଦାର୍ଥ କିମ୍ବା ଅନ୍ୟ କୌଣସି ବିପଜନକ ବସ୍ତୁ ନେବାପାଇଁ ଲାଗୁ କରାଯାଇଥାଏ ପୂର୍ବରୁ ବିଲ୍ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସାଂସଦ କେସି ବେଣୁଗୋପାଳ ତ୍ରିବେନ୍ଦ୍ରମ ଓ ଜୟପୁର ବିମାନ ବନ୍ଦର ସମେତ ଅନ୍ୟ ବିମାନ ବନ୍ଦରଗୁଡ଼ିକୁ ସରକାର ଭଡ଼ାରେ ଦେବା ଉପରେ ପ୍ରଶ୍ନବାଚୀ ଉଠାଇଥିଲେ କେନ୍ଦ୍ର ସରକାର ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁଗ୍ରହ ପ୍ରଦର୍ଶନ କରୁଥିବାର ସେ ଦୋଷାରୋପ କରିଥିଲେ ଅନ୍ୟପକ୍ଷରେ ବିଜେପିର ଜିଭି ନରସିଂହାରାଓ କହିଛନ୍ତି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଯାଇଥିବାରୁ ଏ ସମ୍ଭନୀୟ ଆଇନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ଉଡ଼ାଣ ଯୋଜନାର ପ୍ରଶଂସା କରି ସେ କହିଛନ୍ତି ବିମାନ ଯାତ୍ରା ପାଇଁ ଟିକେଟ ମୂଲ୍ୟ ଶସ୍ତା ହୋଇଯାଇଛି ଫଳରେ ସାଧାରଣ ଲୋକମାନେ ମଧ୍ୟ ବିମାନ ଯାତ୍ରା କରିପାରିବେ ସିପିଆଇର ବିନୟ ବିଶ୍ୱମ୍ ମଧ୍ୟ ଏ ସଂକ୍ରାନ୍ତରେ ସରକାରଙ୍କର ସମାଲୋଚନା କରିଛନ୍ତି ତୃଣମୂଳ କଟ୍ରେସର ଦୀନେଶ ତ୍ରିବେଦୀ କହିଛନ୍ତି ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛି ଓ ଏହାର ବିକ୍ରୟ ପାଇଁ କରାଯାଉଥିବା ଯୋଜନାକୁ ସରକାର ପୁନର୍ବଚାର କରିବା ଉଚିତ

ମହୀଶ୍ଚର ସହରରେ ଉତ୍ତର ପଶ୍ଚିମରେ ନିର୍ମିତ କ୍ରିଷ୍ଣା ରାଜା ସାଗର ବନ୍ଧ ନିର୍ମାଣର ସେ ମୁଖ୍ୟ ଇଞ୍ଜିନିୟର ଥିଲେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ସମସ୍ତ ବଡ଼ବଡ଼ ନିର୍ମାଣ କାର୍ଯ୍ୟ ସହ ସେ ଜଡ଼ିତ ଥିଲେ ସମୁଦ୍ର ଲହରୀ ଯୋଗୁଁ ବିଶାଖାପାଟନମ୍ ବନ୍ଦରର ମୃଭିକା କ୍ଷୟ ସମସ୍ୟାର ସେ ସମାଧାନ କରିଥିଲେ ସେ ମଧ୍ୟ ହାଇଦ୍ରାବାଦ ପାଇଁ ବନ୍ୟା ସୁରକ୍ଷା ବ୍ୟବସ୍ଥାର ନକ୍ସା ପ୍ରସ୍ତୁତ କରିଥିଲେ ବହୁ ଇଞ୍ଜିନିୟରିଂ ଅନୁଷ୍ଠାନ ସଂଗଠନ ଓ ଶିକ୍ଷାନୁଷ୍ଠାନରେ ଆକି ସଭାସମିତିଗୁଡ଼ିକର ଆୟୋଜନ କରାଯାଇ ଇଞ୍ଜିନିୟର ଦିବସ ପାଳନ କରାଯାଇଛି ଏହି ଅବସରରେ ଉପରାଷ୍ଟ୍ରପତି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏମ୍ ବିଶ୍ୱେଶ୍ୱରେିୟାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଦେଶ ଗଠନରେ ଅଂଶଗ୍ରହଣ କରିଥିବା ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ କଣାଇ ଇଞ୍ଜିନିୟରିଂ ବିଦ୍ୟାରେ ଦେଶକୁ ଶୀର୍ଷସ୍ଥାନରେ ପହଞ୍ଚାବାକୁ ସେମାନଙ୍କୁ ନିବେଦନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ବିକାଶରେ କାର୍ଯ୍ୟରତ ପ୍ରତିଭାଶାଳୀ ଇଞ୍ଜିନିୟରମାନଙ୍କୁ ସେ କୃତଜ୍ଞତା ଜଣାଉଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ସମଗ୍ର ବିଶ୍ୱରେ ଭାରତୀୟ ଇଞ୍ଜିନିୟରମାନେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ନିଜକୁ ଗୌରବାନ୍ୱିତ ମନେକରୁଛନ୍ତି ଇଞ୍ଜିନିୟର ଦିବସ ଅବସରରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏମ୍ ବିଶ୍ୱେଶ୍ୱରୈୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ ମୃତ୍ୟୁହାର କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି